ସନ୍ଧ୍ୟାରେ ଭୋଟ୍ ଗଣତି

ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ଏହା ଦୈନିକ ସର୍ବାଧକ ସଂକ୍ରମଣ ବୋଲି କୁହାଯାଇଛି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

କରୋନା ଟୀକା ଚଳିତବର୍ଷ ଶେଷ ପୂର୍ବରୁ କରୋନା ସଂକ୍ରମଣ ନିରୋଧୀ ଟୀକା ପ୍ରସ୍ତୁତ ହେବାର ସମ୍ଭାବନା ରହିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକୁର ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି

ଯଦି ଏହିବର୍ଷ ଶେଷ ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ନମୁନା ସଫଳ ହୁଏ ଆସନ୍ତାବର୍ଷ ସୁଦ୍ଧା ସାରା ବିଶ୍ୱରେ ଏହି ଟୀକା ଉପଲହ୍ଧ ହୋଇପାରିବ

ଏହା ଚଳିତମାସ ଶେଷ ପର୍ଯ୍ୟନ୍ତ ବଳବଉର ରହିବ ବୋଲି ତାମିଲନାଡ଼ୁ ସରକାର କହିଛନ୍ତି

ସେଠାରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି

ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଏହି ଭର୍ଚ୍ୟୁଆଲ୍ ବୈଠକରେ ବିଭିନ୍ନ ରାଜନୈତିକ ଦଳର ଅଧ୍ୟକ୍ଷ ମାନେ ଭାଗନେବେ

ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ପୂର୍ବ ସ୍ଥିତି ଫେରାଇ ଆଣିବା ନେଇ ଉଭୟ କ୍ରଟନୈତିକ ଏବଂ ସାମରିକ ସ୍ତରୀୟ ଆଲୋଚନା କାରି ରହିଥିବା ଜଣାପଡ଼ିଛି

ସେମାନେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ ବିଜେପି ପ୍ରାର୍ଥୀ ଇଆନା କାଡାଦି ଏବଂ ଅଶୋକ ଗସ୍ତି ସେହିପରି ଅରୁଣାଚଳ ପ୍ରଦେଶର ବିଜେପି ପ୍ରାର୍ଥୀ ନଓ୍ୱାମ ରେବିୟା ରାଜ୍ୟସଭା ପାଇଁ ନିର୍ଦ୍ଦନ୍ଦୁରେ ନିର୍ବାଚିତ ହୋଇଛନ୍ତି ଆକି ସନ୍ଧ୍ୟାରେ ଅନ୍ୟ ଆସନଗୁଡ଼ିକ ପାଇଁ ହୋଇଥିବା ନିର୍ବାଚନର ଭୋଟ୍ ଗଣତି କରାଯିବ

କୌଣସି ସୂତ୍ରରୁ ଖବର ପାଇ ଜାନ୍ଧୁ କାଶ୍ମୀର ପୋଲିସ୍ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆର୍ପିଏଫ୍ ଯବାନମାନେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଘେରାଉ କରି ଖାନ୍ତଲାସି ଅଭିଯାନ ଆରମ୍ଭ କରିଥିଲେ ସେମାନେ ସନ୍ତ୍ରାସାବଦୀମାନେ ଆତ୍ମଗୋପନ କରିଥିବା ସ୍ଥାନର ନିକଟବର୍ତ୍ତୀ ହେଉଥିବା ଦେଖି ସନ୍ତ୍ରାସବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ ଉଭୟ ପକ୍ଷରୁ ପାମ୍ପୋରା ଏବଂ ସୋପିଆଁ ଅଞ୍ଚଳରେ ବହୁ ସମୟ ଧରି ଗୁଳିଗୋଳା ବିନିମୟ ଚାଲିଥିଲା

ପିଏମ୍ ୟୋଗା ଡେ' ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ସମସ୍ତ ଶାରିରୀକ ଦୂରତ୍ୱ ନିୟମ ମାନି ଘରେ ପରିବାର ଲୋକଙ୍କ ସହିତ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବାକୁ ଯାଉଛି